ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ ଭାରତ ଆମେରିକା ସଂପର୍କରେ ନୂଆ ସମୀକରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ବୋଧହୁଏ ପ୍ରଥମଥର ପାଇଁ ବିଶ୍ୱର ଦୁଇଟି ବୃହତ ଗଣତାନ୍ତ୍ରିକ ଦେଶର ସରକାରୀ ମୁଖ୍ୟ ଏକ ମିଳିତ ସମାବେଶରେ ଉଦ୍ବୋଧନ ଦେବେ

ହଷ୍ଟନ୍ର ଏନ୍ଆର୍ଜି ଷ୍ଟାଡିୟମ୍ରେ ଏହି ସମାବେଶ ଆୟୋଜିତ ହେଉଛି ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଏହି ହାଉଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ଏବଂ ମିଳିତ ସ୍ୱପ୍ନ ଓ ଉଜ୍ୱଳ ଭବିଷ୍ୟତ ଉପରେ ଏହି ସମାବେଶରେ ମୋଦି ଉଦ୍ବୋଧନ ଦେବେ ହ୍ପାଇଟ୍ ହାଉସ୍ର ପ୍ରେସ୍ ସଚିବ ଷ୍ଟେଫାନି ଗ୍ରୀସମ୍ କହିଛନ୍ତି ଯେ ମୋଦି ଟ୍ରମ୍ପଙ୍କ ମିଳିତ ସମାବେଶ ଦୁଇଦେଶ ମଧ୍ୟରେ ସଂପର୍କ ଓ ସହଯୋଗକୁ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚାଇବ

ଦୁଇଦେଶ ମଧ୍ୟରେ ଥିବା ଦୃଢ଼ ସଂପର୍କର ଏହା ଏକ ନିଦର୍ଶନ ବୋଲି ସେ ମତ ଦେଇଛନ୍ତି

ସେ ଆକି ସେଠାକାର ରାଷ୍ଟ୍ରପତି ବୋରୁତ୍ ପାହୋରଙ୍କ ସହ ଆଲୋଚନା କରିବେ ଦୁଇଦେଶ ମଧ୍ୟରେ ଯେଉଁ ପ୍ରତିନିଧିସ୍ତରୀୟ ଆଲୋଚନା ହେବ ସେଥିରେ ମଧ୍ୟ ରାଷ୍ଟ୍ରପତି ଉପସ୍ଥିତ ରହିବେ ଦୁଇଦେଶ ମଧ୍ୟରେ ଏହି ଅବସରରେ କେତେକ ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ଦୁଇଦିନର ଅବସ୍ଥାନ କାଳରେ ସ୍କୋଭେନିଆରେ ଥିବା ଯୁଦ୍ଧ ସ୍ମାରକୀରେ ରାଷ୍ଟ୍ରପତି ପୁଷ୍ପମାଲ୍ୟ ଅର୍ପଣ କରିବେ ଏବଂ ଭାରତୀୟ ସମୁଦାୟଙ୍କ ଦ୍ୱାରା ଆୟୋଜିତ ଏକ ସମ୍ଭର୍ଦ୍ଧନା ଉହବରେ ଯୋଗଦେବେ

ରାଷ୍ଟ୍ରପତି ଆଇସ୍ଲ୍ୟାଣ୍ଡ ଓ ସୁଇଜରଲ୍ୟାଣ୍ଡ ଗସ୍ତ ଶେଷକରି ସ୍ଲୋଭେନିଆରେ ପହଞ୍ଚ୍ଚ ଛନ୍ତି ଏପି ବୋଟ୍ କାପାସାଇଜ୍ ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ଘଟିଥିବା ନୌକା ଦୁର୍ଘଟଣାରେ ନିଖୋଜ ବ୍ୟକ୍ତିମାନଙ୍କୁ ଠାବ କରିବା ପାଇଁ ନୌବାହିନୀର ଦୁଇଟି ହେଲିକପୁର ନିୟୋକିତ କରାଯାଇଛି

ଭାରତୀୟ ନୌବାହିନୀର ବୁଡ଼ାଳୀ ଦଳ ଏନ୍ଡିଆରଏଫ୍ ଏସ୍ଡିଆର୍ଏଫ୍ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାଙ୍କ ଦ୍ୱାରା ନିଖୋଜଙ୍କୁ ଠାବ କରିବା ଉଦ୍ୟମ ଚାଲିଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସଭାପତି ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଏହି ଘଟଣାରେ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି

ମୁମ୍ବାଇ ନିକଟବର୍ତ୍ତୀ ଥାନେଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ଏହି ଧାରା ଯୋଗୁଁ ଜାନ୍ଧ କାଶ୍ୱୀର ଓ ଏହାର ବାସିନ୍ଦାଙ୍କ ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା

ଏମ୍ପି ଫ୍ଲୁଡ ମୃଷଳଧାରାରେ ଅବିଶ୍ରାନ୍ତ ବର୍ଷା ହେବାରୁ ମଧ୍ୟପ୍ରଦେଶର ବହୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ମଣ୍ଡସୁର ରତ୍ଲାମ ଅଗରମାଲଓ୍ୱା ସାକ୍ଟାପୁର ଭୀଣ୍ଡ୍ ଶେଓପୁର ନିମୁଜ୍ ଦାମୋ ରାଇସେନ୍ ଏବଂ ଅଶୋକନଗର ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି

ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଯବାନ ଏସ୍ଡିଆର୍ଏଫ୍ ହୋମ୍ଗାର୍ଡ ଏନ୍ଡିଆର୍ଏଫ୍ ଓ ପୁଲିସ୍ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି

ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ରରୁ ଏକ ଦଳ କ୍ଷୟକ୍ଷତି ଆକଳନ କରିବା ପାଇଁ ଖୁବ୍ ଶୀଘ୍ର ମଧ୍ୟପ୍ରଦେଶ ଯିବେ ୟୁକେ ଏମ୍ପି କାଶ୍ମୀର କାଶ୍ୱୀର ସଂପର୍କରେ ସର୍ବଦା ସ୍ୱଷ୍ଟ ମତ ରଖିଆସ୍ତଥିବା ବ୍ରିଟେନର ଅନ୍ୟତମ ଚର୍ଚ୍ଚିତ ପାର୍ଲାମେଣ୍ଟ ସଦସ୍ୟ ବବ୍ ବ୍ଲାକ୍ମ୍ୟାନ୍ କହିଛନ୍ତି ଯେ ସମଗ୍ର ଜାମ୍ମୁ ଓ କାଶ୍ୱୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ତେଣୁ ପାକିସ୍ତାନ ନିଜ ଅଧିକାରରେ ରଖିଥିବା କାଶ୍ମୀରରୁ ହଟିଯିବା ଉଚିତ ଲଣ୍ଡନଠାରେ କାଶ୍ମୀର ପଣ୍ଡିତମାନଙ୍କ ପକ୍ଷରୁ ଆୟୋଜିତ ବଳିଦାନ ଦିବସରେ ଉଦ୍ବୋଧନ ଦେଇ ବ୍ଲାକ୍ମ୍ୟାନ୍ କହିଛନ୍ତି ଯେ ସମଗ୍ର ଜାମ୍ଗୁ ଓ କାଶ୍ମୀର ଉପରେ ଭାରତର ସାର୍ବଭୌମ ଅଧିକାର ରହିଛି

କାଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ କରିଥିବାରୁ ବ୍ଲାକ୍ମ୍ୟାନ୍ଙ୍କୁ ବ୍ରିଟେନରେ ଅବସ୍ଥାପିତ ଭାରତୀୟ ହାଇକମିଶନର ରୁଚି ଘନଶ୍ୟାମ ଧନ୍ୟବାଦ ଦେଇଛନ୍ତି

ବିହାରର ପାଟନାସ୍ଥିତ ଗଙ୍ଗାନଦୀ କୂଳରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଏକ ଶୋକାକୁଳ ପରିବେଶରେ ଏହା ଶେଷ ହୋଇଛି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କମଲେଶଙ୍କ ନିଜ ଗ୍ରାମ ପାଟନା ଜିଲ୍ଲାର ବାଖାତିଆରପୁର ବ୍ଲକ ଅନ୍ତର୍ଗତ ଲଖନପୁରକୁ ଯାଇ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ କ୍ୱେତ୍ ଡ୍ରୋନ୍ କ୍ୱେତ୍ ଉପକୂଳରେ ଗତକାଲି ଏକ ଅଜ୍ଞାତ ଡ୍ରୋନ୍ ଉଡୁଥିବା ଜଣାପଡ଼ିବା ପରେ ସରକାର ଏହର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ନିରାପତ୍ତା ଦୃଷ୍ଟିରୁ ଏଭଳି ଘଟଣାର ବିହୀତ ତଦନ୍ତର ଆବଶ୍ୟକତା ରହିଛି ବୋଲି ସେ ଦେଶର ମନ୍ତ୍ରୀସଭା ନିଷ୍ପଭି ନେଇଛି ଗତ ଶନିବାର ସାଉଦିଆରବର ଅରାମକୋ ତେିଳ ଉତ୍ତୋଳନ କେନ୍ଦ୍ର ଉପରେ ହାଉଥି ବିଦ୍ରୋହୀମାନେ ଡ୍ରୋନ୍ ଆକ୍ରମଣ କରିବା ପରେ କ୍ୱେତ କର୍ତ୍ତପକ୍ଷ ନିଜର ସ୍ୱରକ୍ଷା ନେଇ ଚିନ୍ତିତ ହୋଇପଡ଼ିଛନ୍ତି ଏଭଳି ସମ୍ଭାବ୍ୟ ଆକ୍ରମଣକୁ ରୋକିବା ପାଇଁ କ୍ୱେତ କର୍ତ୍ତୃପକ୍ଷ ସାଉଦି ଆରବ ସରକାରଙ୍କ ସହ ମଧ୍ୟ ଯୋଗାଯୋଗରେ ଅଛନ୍ତି ଦୂଇ ଦେଶର ସେନା ଓ ପୁଲିସ୍କୁ ସଜାଗ ରଖାଯାଇଛି ସାଉଦି ଆରବ କହିଛି ଯେ ଡ୍ରୋନ୍ ଆକ୍ରମଣ ପରେ ଦେଶର ତେିଳ ଉତ୍ପାଦନ ଦୈନିକ ଅଧା କମିଯାଇଛି

ତୁର୍କୀ ସୀମାନ୍ତକୁ ଲାଗିଥିବା ଆଲ୍ରାଇ ସହରଟି ତୁର୍କୀ ସମର୍ଥିତ ବିଦ୍ରୋହୀମାନଙ୍କ କବଳରେ ରହିଛି ଗତକାଲି ସେଠାରେ ଥିବା ଏକ ହସ୍କିଟାଲ୍ ନିକଟରେ ଏହି ଘଟଣା ଘଟିଛି

ଯୋଗୀ ଆଇଏମ୍ କ୍ଲାସ୍ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ତାଙ୍କ ମନ୍ତ୍ରୀମାନଙ୍କୁ ଲକ୍ଷ୍ନୌସ୍ଥିତ ଭାରତୀୟ ପରିଚାଳନା ପ୍ରତିଷ୍ଠାନ ଆଇଆଇଏମ୍ ପକ୍ଷରୁ ଯେଉଁ ବୃଭିଗତ ତାଲିମ ଦିଆଯାଇଛି ତଦ୍ୱାରା ରାଜ୍ୟର ଆର୍ଥିକ ବିକାଶ ଲକ୍ଷ୍ୟ ସାଧିତ ହୋଇପାରିବ ଆଇଆଇଏମ୍ ଲକ୍ଷ୍ମୌରେ ନିଜର ମନ୍ତ୍ରିପରିଷଦର ସଦସ୍ୟମାନଙ୍କ ସହ ଯୋଗୀ ଆଦିତ୍ୟନାଥ ଗତକାଲି ବେଶ୍ କିଛିସମୟ କଟାଇଥିଲେ ସେ କହିଛନ୍ତି ଯେ ତାଙ୍କ ମନ୍ତ୍ରିପରିଷଦ ସୁଶାସନ ଓ କାର୍ଯ୍ୟ ପରିଚାଳନା ପାଇଁ ବୃତ୍ତିଗତ ତାଲିମ ନେଇ ରାଜ୍ୟରେ ଏକ ନୂଆ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି ପ୍ରଥମଥର ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ମନ୍ଥନ ନାମକ ଏହି କାର୍ଯ୍ୟକ୍ରମର ସୁଫଳ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି

ବ୍ୟାଡମିଣ୍ଟନ ଭାରତୀୟ ବ୍ୟାଡମିଷ୍ଟନ ଖେଳାଳି କୌଶଲ ଧର୍ମାମର ମ୍ୟାଁମାର ଆନ୍ତର୍ଜାତିକ ସିରିଜ୍ ବିଜୟୀ ହୋଇଛନ୍ତି